ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜନାଥ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ୟାରିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିବେ

ଏହାକୁ ଆଣିବା ପାଇଁ ଶ୍ରୀ ସିଂହ ପ୍ୟାରିଶ୍ ଯାଇଛନ୍ତି ଏବଂ ଏହି ଅବସରରେ ସେ ଫ୍ରାନ୍ୱ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଫ୍ରାନ୍ସର ବୋର୍ଡେ ବନ୍ଦର ନଗରିରୀରେ ଏହି ବିମାନ ତିଆରି କରାଯାଉଛି ଦଶହରା ଅବସରରେ ଆଜି ସେଠାରେ ଶ୍ରୀ ସିଂହ ଅସ୍ତ୍ରପୂଜା କରିବା ସହ ଆନୁଷ୍ଠାନିକ ଭାବେ ଏହି ଯୁଦ୍ଧ ବିମାନକୁ ଉଡ଼ାଇବେ ପ୍ୟାରିଶ୍ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ନିବିଡ଼ ସମ୍ପର୍କ ରହିଛି ଏବଂ ଏହାକୁ ଆହୁରି ଦୂଢ଼ କରିବାକୁ ଉଦ୍ୟମ କରାଯିବ ସାମରିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ଫ୍ରାନ୍ୱ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏଲିସି ପ୍ୟାଲେସ୍ରେ ଶ୍ରୀ ସିଂହ ମାକ୍ରନ୍ଙ୍କୁ ଭେଟିବେ କଥାବାର୍ତ୍ତା ପରେ ପ୍ରତିରକ୍ଷା ମନ୍ତ୍ରୀ ବୋର୍ଡେ ଯାଇ ଆନୁଷ୍ଠାନିକ ଭାବେ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ଗ୍ରହଣ କରିବେ ସ୍ଚନା ଯୋଗ୍ୟ ଯେ ଆଜି ଭାରତୀୟ ବାୟସେନାର ପ୍ରତିଷ୍ଠା ଦିବସ ଆକ୍ଟି ମଧ୍ୟ ଦଶହରା ଓ ବିଜୟାଦଶମୀ ପାଳିତ ହେଉଛି ଏଭଳି ଏକ ଶ୍ରଭ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମ ରାଫେଲ ଯୁଦ୍ଧ ବିମାନ ପ୍ରଜାର୍ଚ୍ଚନା ପୂର୍ବକ ଏହାକୁ ଗ୍ରହଣ କରିବେ

ଇଣ୍ଡିଆ ପାକ୍ ପାକିସ୍ତାନ କମ୍ମୁ କାଶ୍କୀରରେ ନିଜର ରାଜନୈତିକ ଫାଇଦା ପାଇଁ ମହିଳାମାନଙ୍କ ଅଧିକାର ପ୍ରସଙ୍ଗକ୍ତ ବ୍ୟବହାର କର୍ତ୍ଥବା ନେଇ ଭାରତ ଏହାର କଡ଼ା ନିନ୍ଦା କରିଛି ଜାତିସଂଘରେ ଭାରତର ସଚିବ ପାଲୋମି ତ୍ରିପାଠୀ କହିଛନ୍ତି ଯେଉଁ ଦେଶରେ ମହିଳାମାନଙ୍କ ବଞ୍ଚବାର ଅଧିକାର ବିପନ୍ନ ହୋଇପଡ଼ିଛି ସେହି ଦେଶ ଭାରତ ବିଷୟରେ ଏଭଳି ବିଭ୍ରାନ୍ତିମଳକ ମନ୍ତବ୍ୟ ଦେବା ହାସ୍ୟାସ୍କଦ ଗତକାଲି ଜାତିସଂଘର ସାଧାରଣ ପରିଷଦର ତୃତୀୟ ବୈଠକରେ 'ମହିଳାମାନଙ୍କ ବିକାଶ' ଶୀର୍ଷକ ଆଲୋଚନାରେ ସେ ଏହା କହିଛନ୍ତି ପାକିସ୍ତାନ ନାଁ ନ ନେଇ ପାଲୋମୀ ପାକିସ୍ତାନର ବିଦାୟୀ ସଚିବ ମଲିହା ଲୋଧିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ସେ କହିଛନ୍ତି ଜାତିସଂଘ ସାଧାରଣ ପରିଷଦର ପ୍ରଥମ ମହିଳା ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ପଣ୍ଡିତଙ୍କଠାରୁ ଆରମ୍ଭ କରି ଇସ୍ରୋରେ କାର୍ଯ୍ୟରତ ମହିଳା ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଆଳି ସାରା ବିଶ୍ୱପାଇଁ ଉଦାହରଣ ପାଲଟିଛନ୍ତି ସେ କହିଛନ୍ତି ଭାରତର ବିକାଶର ମୂଳ ମନ୍ତ ହେଉଛି ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ୟୁପି କଂଗ୍ରେସ୍ ରାଜବବରଙ୍କ ସ୍ଥାନରେ ଉତ୍ତର ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଭାବେ କୁଶିନଗରର ତାମକୁହିରାଜ ବିଧାୟକ ଅଜୟ କୁମାର ଲାଲୁଙ୍କୁ ନିଯୁକ୍ତି ମିଳିଛି ଲକ୍ଷ୍ରୌରେ କାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ଝିଅ ଆରାଧନା ମିଶ୍ରା ମୋନାଙ୍କୁ ଶ୍ରୀ ଲାଲୁଙ୍କ ସ୍ଥାନରେ ବିଧାୟକ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଛି

ଜାବ୍ଡେକର ଏନ୍ଭିରୋନ୍ମେଣ୍ଟ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଜନସାଧାରରଙ୍କୁ ଆହ୍ୱାନ ଦେଇ କହିଛନ୍ତି ସେମାନେ ଶିକ୍ଷାନୁଷ୍ଠାନ କାରଖାନା ଏବଂ ବ୍ୟାବସାୟିକ ପ୍ରତିଷ୍ଠାନରେ ବହୁଳ ପରିମାଣର ବୃକ୍ଷରୋପଣ କରନ୍ତୁ ସେ କହିଛନ୍ତି ଏହା ପରିବେଶ ପ୍ରତି ଏକ ମହାନ୍ ଅବଦାନ ହେବ ଆଜି ସକାଳେ ଜୟପୁର ସ୍ଥିତ ମାଲବୀୟ ଏନ୍ଆଇଟିରେ ଚାରାରୋପଣ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଅଧିକର୍ ଅଧିକ ବୃକ୍ଷରୋପଣ କରିପାରିଲେ ତାହା ଆମପାଇଁ ଅମୁଜାନ ବ୍ୟାଙ୍କ୍ ସଦୂଶ ହେବ

ଆଇଆଇଏମ୍ ଅମୃତସର କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଗତକାଲି ଅମୃତସରର ମାନୱାଲାଠାରେ ଆଇଆଇଏମ୍ କ୍ୟାମ୍ପସ୍ର ଶିଳାନ୍ୟାସ କରିଛନ୍ତି

ଗତକାଲି ଶ୍ରୀନଗରଠାରେ ରାଜ୍ୟପାଳ ସତ୍ୟପାଳ ମଲିକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମୀକ୍ଷା ବୈଠକରେ ଏହି ନିଷ୍ପଭି ନିଆଯାଇଛି

ରାଜ୍ୟପାଳ ମଧ୍ୟ ବୈଠକରେ ମଣ୍ଡଳ ଉନ୍ନୟନ ପରିଷଦ ନିର୍ବାଚନ ନେଇ ସ୍ନଚନା ଦେଇଥିଲେ

ଏହି ଦିବସ ପାଇଁ ଗାଜିଆବାଦ୍ ନିକଟସ୍ଥ ହିନ୍ଦନ୍ଠାରେ ଥିବା ବିମାନ ବାହିନୀ ଷ୍ଟେସନ୍ରେ ଏକ ଭବ୍ୟ ଉତ୍ସବ ଆଜି ଆୟୋଜିତ ହୋଇଛି ଏଥିରେ ଆକାଶମାର୍ଗରେ ଭାରତୀୟ ବିମାନ ବାହିନୀର ବିଭିନ୍ନ ବିମାନଗୁଡ଼ିକ କଳାକୌଶଳ ପ୍ରଦର୍ଶନ କରିଛନ୍ତି

ଏହି ଅବସରରେ ବିମାନ ବାହିନୀ ମୁଖ୍ୟ ରାକେଶ୍ କୁମାର ସିଂହ ଭଦୌରିଆ କହିଥିଲେ ଭାରତର ସାର୍ବଭୌମତ୍ୱ ରକ୍ଷାପାଇଁ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତୁତ ଅଛି ଏହି ଉତ୍ସବରେ ସେନା ମୁଖ୍ୟ କେନେରାଲ୍ ବିପିନ୍ ରାଓ୍ୱତ୍ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ସେନା ଅଧିକାରୀ ଉପସ୍ଥିତ ଥିଲେ

ବାୟୁସେନାମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭାଦୌରିଆ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ବତ୍ ଓ ନୌସେନା ମୁଖ୍ୟ ଆଡ୍ମିରାଲ୍ କରମ୍ବୀର ସିଂହ ସ୍କାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ସେ ଟ୍ୱିଟ୍ କରି କହିଛନ୍ତି ଦେଶମାତ୍ମକାର ସୁରକ୍ଷା ଦିଗରେ ଭାରତୀୟ ବିମାନ ବାହିନୀର କର୍ମକୁଶଳତାପାଇଁ ଦେଶ ଗର୍ବିତ ଜେକେ ଗନ୍ଫାଇଟ୍ ଜମ୍ମୁ କାଶ୍ମୀରର ଦକ୍ଷିଣ କାଶ୍ମୀର ପୁଲ୍ୱାମା ଜିଲ୍ଲା ଅୱନ୍ତିପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅଜଣା ଆତଙ୍କବାଦୀର ମୃତ୍ୟୁ ଘଟିଛି ସୁରକ୍ଷା ସ୍ୱତ୍ରରୁ କୁହାଯାଇଛି ଗତରାତିରେ ଅଓ୍ୱନ୍ତିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା ସନ୍ଦେହଜନକ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲା ମୃତ ଆତଙ୍କବାଦୀର ପରିଚୟ ନେଇ ତଦନ୍ତ ଚାଲିଛି

ସମ୍ପୁକ୍ତ ଅଞ୍ଚଳରେ କାର୍ଯ୍ୟରତ ସେନା ଶିବିର ପରିଦର୍ଶନ କରି ସେମାନଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ସୁରକ୍ଷା ସଂସ୍ଥାଗୁଡ଼ିକ ସେଠାରେ ଉଉମ ପ୍ରଦର୍ଶନ କରୁଥିବା ସେ କହିଛନ୍ତି

ଜେକେ ପୋଲ୍ସ୍ ତୂଶମୂଳ ସ୍ତରରେ ଗଶତନ୍ତ୍ରକୁ ମଜବୁତ୍ କରିବା ହେଉଛି ମଶ୍ଚଳ ଉନ୍ନୟନ ପରିଷଦ ନିର୍ବାଚନର ଲକ୍ଷ୍ୟ ବୋଲି ଜମ୍ମୁ କାଶ୍ମୀର ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ୟୁଧଭିର ସେଠି କହିଛନ୍ତି ସେ କହିଛନ୍ତି ଗ୍ରାମାଞ୍ଚଳର ଲୋକମାନଙ୍କୁ ସଶକ୍ତ କରାଇବା ପାଇଁ ଏହି ନିର୍ବାଚନ ପ୍ରମୁଖ ଭୂମିକା ଗ୍ରହଣ କରିବ ଜନ୍ମୁରେ ଜାରୀ ଏକ ବିବୃତ୍ତିରେ ଏହି ବିକେପି ନେତା କହିଛନ୍ତି ନିର୍ବାଚନଦ୍ୱାରା ରାଜ୍ୟରେ ଉନ୍ନୟନ କାର୍ଯ୍ୟରେ ଅଗ୍ରଗତି ଘଟିବ ଇଡି ପିଏମ୍ସି ପିଏମ୍ସି ବ୍ୟାଙ୍କ୍ ଅର୍ଥ ବେଆଇନ୍ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଗତକାଲି ମହାରାଷ୍ଟ୍ରର ଅଲିବାଗ୍ ଅଞ୍ଚଳରେ ଥିବା କେତେକ ବଙ୍ଗଳାରେ ଚଢ଼ାଉ କରାଯାଇ ଖାନତଲାସ କରାଯାଇଛି

ଦଶହରା ବିଜୟା ଦଶମୀ ବା ଦଶହରା ଆଜି ସାରା ଦେଶରେ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଉଛି ଭଗବାନ୍ ରାମଙ୍କର ରାବଣ ଉପରେ ବିଜୟକୁ ମାନେପକାଇ ଏହି ଉହବ ପାଳନ କରାଯାଉଛି ଏହା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଆଜି ମଧ୍ୟ ନବରାତ୍ରୀ ଓ ଦୁର୍ଗାପ୍ରଜାର ଶେଷଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଛନ୍ତି ଜେମେ ଡିଜିପି ଜନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂହ ଲୋକମାନଙ୍କ ମଧ୍ୟରେ ସ୍ୱରକ୍ଷା ସଚେତନତା ଆଶିବାପାଇଁ ଆତଙ୍କବାଦୀଙ୍କ ବିରୋଧରେ ଜୋର୍ଦାର ତଲାସି ଅଭିଯାନ ଆରମ୍ଭ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଲିସ୍ ଓ କେନ୍ଦ୍ରୀୟ ସଶସ୍ତ ପାରା ମିଲିଟାରୀ ଫୋର୍ସଙ୍କ ବୈଠକରେ ଅଧ୍ୟକ୍ଷତା କରି କିସ୍ତାୱାଡ଼୍ କିଲ୍ଲାରେ ଆଇନ ଶ୍ଚଙ୍ଗଳା ପରିସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି